ଦିଲ୍ଲୀ ରାମଲୀଳା ମଇଦାନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ଧନ୍ୟବାଦ ର୍ୟାଲିକୁ ସମ୍ଭୋଧିତ କରି ପ୍ରଧାନମନ୍ତୀ ଏହା କହିଛନ୍ତି

କଂଗ୍ରେସ ସରକାର ଅମଳରେ ଧନୀ ଲୋକଙ୍ଙ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ବେଳେ ଗରିବଙ୍କ ପ୍ରତି ଧ୍ଧାନ ଦିଆଯାଉ ନ ଥିଲା ବର୍ଉମାନର ସରକାର ଏହି ଧାରାରେ ପରିବର୍ତ୍ରନ ଆଶିବାରେ ସମର୍ଥ ହୋଇଛି ଏହି ସଂଶୋଧିତ ଆଇନ୍କୁ ନେଇ କେହି ବିବ୍ରତ ହେବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତୀ ସ୍କଷ୍ କରିଛନ୍ତି ଶୋଭାଯାତା ନାଗରିକତା ସଂଶୋଧନ ଆଇନ୍ ସିଏଏ ଏବଂ ଜାତୀୟ ନାଗରିକ ପଞିକା ଏନ୍ଆର୍ସିକୁ ସମର୍ଥନ ଜଶାଇ ଆଜି ଏକ ଶୋଭାଯାତ୍ରା ଯାଜପୁର ରୋଡ୍ ସହର ପରିକ୍ରମା କରିଛି ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଙ ଦଳ ପକ୍ଷରୁ ଏହି ଶୋଭାଯାତ୍ରା ବାହାର କରାଯାଇଥିଲା ଶତାଧିକ ସମର୍ଥକ ଏହି ଶୋଭାଯାତ୍ରାରେ ଯୋଗ ଦେଇ କେନ୍ଦ୍ ସରକାରଙ୍କ ସିଏଏ ଏବଂ ଏନ୍ଆର୍ସିକୁ ସମର୍ଥନ ଜଣାଇ ପ୍ଲାକାର୍ଡମାନ ଧରିଥିଲେ

ଏଥିରେ ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ ମୁଖ୍ୟ ଅତିଥିଭାବେ ଯୋଗଦେବାର କାର୍ଯ୍ୟସ୍ଚୀ ରହିଛି

ଆୟୋଜିତ ହେବାକୁ ଥିବା ଏହି ଉହବରେ କେନ୍ଦ୍ର ପ୍ରାକୃତିକ ତେଳ ଓ ଗ୍ୟାସ ମନ୍ତୀ ଧର୍ମେନ୍ଦ ପ୍ରଧାନ କେନ୍ଦ୍ରମନ୍ତୀ ଥୱର ଚାନ୍ଦ ଗେହଲଟ୍ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଆଜି ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ବିପିସିଏଲ କର୍ତ୍ତୂପକ୍ଷଙଙ୍କ ପକ୍ଷରୁ ଏହି ସ୍ଚନା ଦିଆଯାଇଛି

ଅନ୍ୟ ଦୁଇ ଜଶ ଆହତ ହୋଇଛନ୍ତି ଆହତଙ୍ଙୁ ଯାଜପୁର ମୁଖ୍ୟ ଚିକିହାଳୟରେ ଭର୍ତ୍ତି କରାଯାଇଛି

ବୈଠକ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିହାଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଖାଦ୍ୟ ନିରୁପଣ କମିଟି ବୈଠକ ଅନୁଷିତ ହୋଇଯାଇଛି

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ଧରେ ଅତିରିକ୍ତ କିଲ୍ଲା ମୁଖ୍ୟ ଚିକିହାଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ କିଲ୍ଲାସ୍ତରୀୟ ପଦାଧିକାରୀ ଯୋଗ ଦେଇଥିଲେ ଓୟଏଟି ମୌସୁମୀର ଅନିୟମିତତା ଜଳବାୟୁ ପରିବର୍ତ୍ତନ ଭଳି ପ୍ରାକୃତିକ ବିଲକ୍ଷଶର ପ୍ରଭାବ କୃଷି ଶ୍ରମିକ ଏବଂ ବକାର ଉପରେ ପଡୁଛି

ଛାତ୍ରବୃତ୍ତି ପ୍ରଦାନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏନଟିପିସି କଣିହାଁ ୟୁନିଟ୍ ପକ୍ଷରୁ ସାମାଜିକ ଦାୟିତ୍ୱବୋଧ ଯୋଜନାରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉକୁର୍ଷ ଛାତ୍ରବୂତ୍ତି ପ୍ରଦାନ କରାଯାଇଛି

ଏହି ଦିବାରାତ୍ର ମ୍ୟାଚ୍ରେ ଟସ୍ ଜିଶି ଭାରତ ପ୍ରଥମେ ଫିଲ୍ଟିଂ କରିବାକୁ ନିଷ୍ବଉି ନେଇଥିଲା

ଭାରତର ବର୍ଭମାନ ବ୍ୟାଟିଂ ଜାରି ରହିଛି ଏହି ମ୍ୟାଚ୍ର ସିଧାସଳଖ ଧାରାବିବରଣୀ ଆକାଶବାଶୀରେ ପ୍ରସାରଣ ହେଉଛି

ମହାବୀର କପ୍ ପ୍ପୁଟବଲ୍ ସର୍ବଭାରତୀୟ ମହାବୀର କପ୍ ଫୁଟବଲ ଟୁର୍ଣ୍ଣାମେକ୍କର ଆଜିର ମ୍ୟାଚ୍ରେ ନାଲକୋ ଇଣ୍ଡିଆ ବିଜୟୀ ହୋଇଛି